କୋଭିଡ ଷ୍ଟାଟସ୍ କୋଭିଡ ସଂକ୍ରମଣଠାରୁ ଏ ମଧ୍ୟରେ ଦେଶରେ ଗୋଟିଏ ଦିନ ଭିତରେ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଲୋକ ଆରୋଗ୍ୟଲାଭ କରିବା ସହ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି

ଭାରତ ନମୂନା ପରୀକ୍ଷା କ୍ଷମତା ବୃଦ୍ଧିକରିବାକୁ ପ୍ରୟାସ ଜାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହାର ରଣକୌଶଳ ଯୋଗୁଁ ଏହି ସଫଳତା ହାସଲ କରାଯାଇଛି ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପ୍ରଶାସକମାନଙ୍କ ସଂକଳ୍ପବଦ୍ଧତା ଯୋଗୁଁ ଅଧିକରୁ ଅଧିକ ନମୂନା ପରୀକ୍ଷା କରାଯାଇପାରୁଛି ଓ ସଂକ୍ରମିତ ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରୁଛି ଏହାଫଳରେ ଦୈନିକ ନମୂନା ପରୀକ୍ଷା ଦ୍ରୁତଗତିରେ ବୃଦ୍ଧି ପାଉଛି ସପ୍ତାହ ଭିତ୍ତିରେ ନମୂନା ପରୀକ୍ଷାରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି

ସରକାର ଦେଶରେ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି

ଯାହା ଏକ ଅଲ୍ଟ୍ରାଭାଓଲେଟ୍ ଭିଭିକ ସାନିଟାଇଜରର କାର୍ଯ୍ୟ କରିବ ଏହି ଯନ୍ତ୍ର ଏକ ଅଞ୍ଚଳକୁ ଅଲ୍ଟ୍ରାଭାଓଲେଟ୍ ମାଧ୍ୟମରେ ଭୂତାଣୁମୁକ୍ତ କରିପାରିବ ଡିଆର୍ଡିଓ ର ଦିଲ୍ଲୀ ଭିତ୍ତିକ ଲେଜର ସାଇନ୍ସ ଆଶ୍ଚ ଟେକ୍ନୋଲୋଜି ସେକ୍ଟର ଦ୍ୱାରା ଏହାର ବିକଶିତ କରାଯାଇଛି ଏହି ଯନ୍ତ୍ର ବିଭିନ୍ନ କାର୍ଯ୍ୟାଳୟ ଅଫିସ୍ ଓ ଗବେଷଣାଗାରର ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି କମ୍ପ୍ୟୁଟର ଓ ଅନ୍ୟାନ୍ୟ ଗେଜେଟ୍ଗୁଡ଼ିକୁ ଭୂତାଣୁମୁକ୍ତ କରିବାରେ ସାହାଯ୍ୟ କରିବ ଏଚ୍ଆର୍ଡି ମିନିଷ୍ଟ୍ରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାନବ ସମ୍ଭଳ ବିକାଶ ମନ୍ତ୍ରଶାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ କରାଯିବା ପାଇଁ ପ୍ରସ୍ତାବକୁ ସମ୍ମତି ପ୍ରଦାନ କରିଛନ୍ତି ଗତକାଲି ଏ ସଂକ୍ରାନ୍ତରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ରାଷ୍ଟ୍ରପତି ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟର ନାମ ପରିବର୍ତ୍ତନକୁ ସମ୍ମତି ପ୍ରଦାନ କରିଥିବାର ଜଣାପଡିଛି ଜାତୀୟ ଶିକ୍ଷାନୀତିର ଚିଠା ପ୍ରସ୍ତାବରେ ଏହି ନାମ ପରିବର୍ଭନ ପାଇଁ ସୁପାରିଶ କରାଯାଇଥିଲା ଓ କେନ୍ଦ୍ର କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିଲା ଭିପି ଇନୋଭେସନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ନବୀକରଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ଆବଶ୍ୟକ

ସେ କହିଛନ୍ତି ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମଠାରୁ ଆହୁରି ଅଧିକ ଉଚ୍ଚସ୍ତରର ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ପାଇଁ ସୁଯୋଗ ପ୍ରଦାନ କରିବା ଲାଗି ସେମାନଙ୍କ ମଧ୍ୟରେ ନୂଆନୁଆ ବିଷୟଗୁଡ଼ିକ ସମ୍ଭନ୍ଧରେ ତଥ୍ୟ ଓ ଉଦ୍ୟୋଗପତି ପ୍ରତିଭା ଭଳି ବିଷୟ ଗୁଡ଼ିକର ପ୍ରସାର କରାଯିବା ଉଚିତ୍ ସେ କହିଛନ୍ତି ମାନବ ଜାତିର ବିକାଶରେ ନୂଆ ନୂଆ ଉଭାବନ ସର୍ବଦା ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି ଉପରାଷ୍ଟ୍ରପତି କହିଛନ୍ତି ନୂଆ ନୂଆ ଉଦ୍ଭାବନ କ୍ଷେତ୍ରରେ ଭାରତର ଏକ ଗୌରବମୟ ଇତିହାସ ରହିଛି ବିଶେଷକରି ଶୃନ୍ୟ ଓ ଦଶମିକ ବ୍ୟବସ୍ଥା ଉଭାବନ ଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ଉଭାବନ ଗୁଡ଼ିକ ପର୍ଯ୍ୟନ୍ତ ଭାରତ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛି ସେ କହିଛନ୍ତି ଭାରତ ବିଶ୍ୱଗୁରୁ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛି ଶ୍ରୀ ନାଇଡୁ କହିଛନ୍ତି ଭାରତ ବିଶ୍ୱରେ ଏହାର ବୌଦ୍ଧିକ ନେତୃତ୍ୱ ପ୍ରଦାନରେ ଫଳବତୀ ହେବ ଓ ପୁର୍ନବାର ବିଶ୍ୱକୁ ନୂଆ ନୂଆ କିନିଷମାନ ପ୍ରଦାନ କରିବ ଏସ୍ସି ପିଏମ୍ କେୟାର ଫଣ୍ଡ କୋଭିଡ ନାଇଷ୍ଟିନ୍ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାର୍ଷି ଅଧୀନରେ ସଂଗୃହୀତ ହେଉଥିବା ପାର୍ଷିକୁ ଜାତୀୟ ଦୁର୍ବିପାକ ସହାୟତା ପାର୍ଷିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ଜଷ୍ଟିସ ଅଶୋକ ଭୂଷଣ ଆର୍ସୁଭାଷ ରେଡ୍ଡି ଓ ଏମ୍ଆର୍ଶାହାଙ୍କ ଖଣ୍ଡପୀଠ ପିଏମ୍ କେୟାର୍ସ ପାଣ୍ଠିକୁ କରାଯାଉଥିବା ଦାନ ଦାତବ୍ୟ ପାଷ୍ଠି ବୋଲି ଉଲ୍ଲେଖ କରିଛନ୍ତି କୋର୍ଟ କହିଛନ୍ତି ଏନ୍ଡିଆର୍ଏଫ୍କୁ ଅର୍ଥ ଦାନ କରିବା ପାଇଁ କୌଣସି ବୈଧାନକ ନିଷେଧାଞ୍ଜା ଲାଗୁ କରାଯାଇନାହିଁ କୋର୍ଟ କହିଛନ୍ତି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଜମା ହେଉଥିବା ଅର୍ଥ ଏନ୍ଡିଆର୍ଏଫ୍ ଠାରୁ ସମ୍ପୂର୍ଣ୍ଣ ଅଲଗା ଜଣେ ଆବେଦନକାରୀଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନା କୋଭିଡ ନାଇଷ୍ଟିନ୍ର ମୁକାବିଲା ପାଇଁ ବେସ୍ ସକ୍ଷମ ବୋଲି କହିଛନ୍ତି ଆବେଦନକାରୀ କୋଭିଡ ନାଇଷ୍ଟିନ୍ ଜାତୀୟ ଯୋଜନା ପ୍ରସ୍ତୁତ ପାଇଁ ଅନୁରୋଧ କରିଥିଲେ

ଏକ ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ସଂଗୀତ ମାର୍ଭଶ ପଣ୍ଡିତ ଯଶରାଜ ଜଣେ ଏଭଳି କଳାକାର ଥିଲେ ଯାହାଙ୍କର ତ୍ନୁଳନା କରିବା କଷ୍ଟକର ସେ ତାଙ୍କର ଉଚ୍ଚକୋଟୀର ସଂଗୀତ ପରିବେଷଣ ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ସଂଗୀତକ୍ତ ବିଶ୍ୱମଞ୍ଚରେ ଏକ ନୂଆ ଶିଖରକୁ ପହଞ୍ଚାଇ ପାରିଥିଲେ ଶ୍ରୀ ଶାହା କହିଛନ୍ତି ପଣ୍ଡିତ ଯଶରାଜଙ୍କର ବିୟୋଗ ତାଙ୍କ ପାଇଁ ଏକ ବ୍ୟକ୍ତିଗତ କ୍ଷତି ତାଙ୍କର କଳା ପାଇଁ ସେ ସର୍ବଦା ଆମମାନଙ୍କର ସ୍ତିରେ ଜୀବିତ ରହିବେ ବୋଲି ଶ୍ରୀ ଶାହା କହିଚ୍ଛନ୍ତି ପଣ୍ଡିତ ଯଶରାଜ ଭାରତୀୟ ଶାସ୍ତ୍ରୀୟ ସଂଗୀତ କ୍ଷେତ୍ରର ଏକ ଉଜ୍ଜଳ ତାରକା

ଏଥିପାଇଁ ଲୋକମାନେ ସେମାନଙ୍କର ମତାମତ ଜଣାଇବାକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ଲୋକମାନଙ୍କ ମତାମତ ମଧ୍ୟରୁ ପ୍ରଧାନମନ୍ତ୍ରୀ କିଛି ବିଷୟକୁ ମନୋନୀତ କରି ସେଗୁଡ଼ିକୁ ତାଙ୍କର ଅଭିଭାଷଣରେ ସାମିଲ କରିବେ

ସେ ମଧ୍ୟ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ପଦ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବା ଜାରୀ ରଖିବେ

ସେ ବର୍ତ୍ତମାନ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି

ଉତ୍ତରପ୍ରଦେଶ କ୍ୟାଡର ଆଇପିଏସ୍ ଅଫିସର ମହମ୍ମଦ ଜାୱେଦ ଅଖତରଙ୍କୁ ଅଗ୍ନିଶମ ସେବା ସାଧାରଣ ପ୍ରତିରକ୍ଷା ଓ ଗୃହରକ୍ଷୀ ବିଭାଗ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି